ଗତସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ଉପନିର୍ବାଚନ କମିଶନର୍ ସୁଦ୍ଦୀପ୍ ଜୈନ କହିଛନ୍ତି ମତଦାନ ଶାନ୍ତିପୂର୍ଣ୍ଣ ରହିଥିଲା

ଏହି ଯୋଜନାରେ ଗୁଜରାଟ୍ ସର୍ବୋଚ୍ଚ ସ୍ଥାନରେ ରହିଛି

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଗତକାଲି ମଣ୍ଡିଠାରେ ଏହି ବ୍ୟବସ୍ଥାକୃ ଉଦ୍ଘାଟନ କରିଛନ୍ତି

ଏହି ବ୍ୟବସ୍ଥାଦ୍ୱାରା ଜରୁରୀ ଆବଶ୍ୟକତା ଲୋଡ଼ୁଥିବା ଲୋକଙ୍କୁ ଠାବ କରି ଯଥାଶୀଘ୍ର ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯାଇପାରିବ ମହିଳା ଓ ଶିଶ୍ରମାନଙ୍କପାଇଁ ଏହି ବ୍ୟବସ୍ଥାରେ ଏକ ସ୍ୱତନ୍ତ୍ର ବିଭାଗ ଖୋଲାଯାଇଛି କମର୍ସ ଟେକ୍ନଟାଇଲ୍ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ବୟନ ଉଦ୍ୟୋଗର ରପ୍ତାନୀ ବାଣିଜ୍ୟ ବୃଦ୍ଧିପାଇଁ କାର୍ଯ୍ୟସ୍ଟଚୀ ପ୍ରସ୍ତୁତ କରିବାକୁ ବୟନ ଉଦ୍ୟୋଗକୁ ପ୍ରସ୍ତାବ ଦେଇଛନ୍ତି ଭାରତୀୟ ବୟନ ଉଦ୍ୟୋଗ ମହାସଙ୍ଘର ଏକ ଆନ୍ତର୍ଜାତିକ ଆଲୋଚନାଚକ୍ରରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ପ୍ରଭୁ କହିଛନ୍ତି ଏହି ଉଦ୍ୟୋଗରେ ପୁଞ୍ଜିନିବେଶ ବୃଦ୍ଧି ସହିତ ସ୍ୱଚ୍ଚ ମୂଲ୍ୟରେ ସାମଗ୍ରୀ ଉତ୍ପାଦନ କରାଗଲେ ଭାରତୀୟ ପୋଷାକ ଶିଳ୍ପର ଚାହିଦା ସାରା ବିଶ୍ୱରେ ବୃଦ୍ଧି ପାଇବ ସେ ମଧ୍ୟ ବୟନ ଉଦ୍ୟାଗର ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ଆମେରିକା ୟୁରୋପ ବଜାର ବାହାରେ ଅନ୍ୟାନ୍ୟ ଦେଶରେ ଭାରତୀୟ ପୋଷାକର ବିକ୍ରିବଟା ବଢ଼ାଇବା ଉପରେ ସେ ପରାମର୍ଶ ଦେଇଥିଲେ ଜିଏସ୍ଟିଆର୍ ଡେଟ୍ ଏକ୍ସଟେଣ୍ଡେଡ଼୍ ବାତ୍ୟା ପ୍ରଭାବିତ ଆନ୍ଧ୍ର ଏବଂ ତାମିଲ୍ନାଡୁର ଯେଉଁ ବ୍ୟବସାୟୀମାନେ ଅକ୍ଟୋବର ମାସ ପାଇଁ ସେମାନଙ୍କର ଜିଏସ୍ଟି ରିଟର୍ଣ୍ଣ ଫାଇଲ୍ କରିପାରି ନାହାନ୍ତି ସେମାନଙ୍କପାଇଁ ସରକାର ଦେୟ ତାରିଖ ବୃଦ୍ଧି କରିଛନ୍ତି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଆନ୍ଧ୍ରର ଶ୍ରୀକାକୁଲମ୍ କିଲ୍ଲାର ଏହି ବ୍ୟବସାୟୀମାନେ ଚଳିତ ମାସ ଶେଷ ସୁଦ୍ଧା ନିକ ନିଜର ରିଟର୍ଶ୍ଣ ଦାଖଲ କରିପାରିବେ

ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ନ୍ଆଯୁଗର ଅପରାଧ ଏବଂ ତା'ର ମୁକାବିଲା ପାଇଁ ପୁଲିସ୍ର ଦକ୍ଷତା ବୃଦ୍ଧି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଞ୍ଜପ୍ତିରେ କୁହାଯାଇଛି ସିବିଆଇ ଏନ୍ଆଇଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମେତ ରାଜ୍ୟ କ୍ରାଇମ୍ ବ୍ରାଞ୍ ମୁଖ୍ୟ ଏବଂ ଅନ୍ୟାନ୍ୟ ରାଜ୍ୟ ତଦନ୍ତକାରୀ ସଂସ୍ଥା ଅର୍ଥନୈତିକ ଅପରାଧ ଶାଖା ସ୍ୱତନ୍ତ୍ର ଟାସ୍କ ଫୋର୍ସର ମୁଖ୍ୟମାନେ ଏଥିରେ ଅଂଶଗ୍ରହଣ କରିବେ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

ବୁଏନ୍ସ୍ ଏରିସ୍ ଯାତ୍ରା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ସାମ୍ପ୍ରତିକ ବାସ୍ତବତା ଦୃଷ୍ଟିରୁ ଏବେ ବିଶ୍ୱରେ ବହୁପାକ୍ଷିକ ଓ ସହଯୋଗଭିତ୍ତିକ ବୃଝାମଣାର ଆବଶ୍ୟକତା ରହିଛି ବିଶ୍ୱର ହିତ କଳ୍ପେ ସାମୂହିକ ଉଦ୍ୟମ ଉଦରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି

ସେହିଭଳି ଯେଉଁମାନେ ଆତଙ୍କବାଦକୁ ପାର୍ଷି ଯୋଗାଉଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଦୃତ୍ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାର ଆବଶ୍ୟକତା ରହିଛି

ଏହି ଉତ୍କ୍ଷେପଣ ପାଇଁ ଅବଗଣନା କାର୍ଯ୍ୟ ଠିକ୍ଠାକ୍ ଚାଲିଛି

କୃଷି ଜଙ୍ଗଲ ଭୂତତ୍ତ୍ୱ ସାମୁଦ୍ରିକ ଉପକୂଳ ଏବଂ ଜଳସମ୍ପଦ ଆଦି ସମ୍ପର୍କରେ ଏହି ଉପଗ୍ରହର ଫଟୋ ଗବେଷଣା ଓ ଉନ୍ନୟନ କାର୍ଯ୍ୟପାଇଁ ବିଶେଷ ସହାୟକ ହେବ ଚଳିତ ମାସରେ ଇସ୍ରୋର ଏହା ହେବ ଦ୍ୱିତୀୟ ଉତ୍କ୍ଷେପଣ ୟୁଏନ୍ ଇଣ୍ଡିଆ ଆଫ୍ଗାନ୍ ଯୁଦ୍ଧବିଧ୍ୱସ୍ତ ଆଫ୍ଗାନୀସ୍ତାନରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସହ ସେ ଦେଶର ସ୍ଥିରତା ଓ ସମୃଦ୍ଧି ରକ୍ଷାପାଇଁ ସେଠାକାର ଆତଙ୍କବାଦୀ ଶିବିରଗୁଡ଼ିକୁ ପ୍ରଥମେ ଲୋପ କରିବାକୃ ପଡ଼ିବ ବୋଲି ଭାରତ କହିଛି ଜେନେଭାଠାରେ ଆଫଗାନ ସଙ୍କଟର ରାଜନୈତିକ ସମାଧାନ ପ୍ରସଙ୍ଗରେ ଉଦ୍ବୋଧନ ଦେବା ଅବସରରେ ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ କହିଛନ୍ତି ଆଫ୍ଗାନ ସମସ୍ୟାର ରାଜନୈତିକ ସମାଧାନପାଇଁ ପ୍ରଥମ ଆବଶ୍ୟକତା ହେଉଛି ସେଠାରେ ଚାଲିଥିବା ଆତଙ୍କବାଦର ଅବସାନ ବିଶ୍ୱର ସବୁ ରାଷ୍ଟ୍ର ସମ୍ମିଳିତ ଭାବେ ପଦକ୍ଷେପ ଗ୍ରହଣ ନ କଲେ ସେଠାରେ ଶାନ୍ତି ସ୍ଥିରତା ଗଣତନ୍ତ୍ର ଓ ବିକାଶ ସମ୍ଭବ ହୋଇପାରିବ ନାହିଁ ଆଫ୍ଗାନୀସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ନିରନ୍ତର ଆକ୍ରମଣ ଏବଂ ଏହି କାର୍ଯ୍ୟର ତଦାରଖପାଇଁ ଆନ୍ତର୍କାତିକ ସଙ୍ଗଠନଗୁଡ଼ିକ ଜରିଆରେ କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି ଏହି ଧ୍ୱସ୍ତବିଧ୍ୱସ୍ତ ରାଷ୍ଟ୍ରର ପୁନର୍ନିର୍ମାଣ ଓ ବିକାଶ କ୍ଷେତ୍ରରେ ଭାରତ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ସେ ସ୍ଟଚନା ଦେଇଥିଲେ

ଜେନେଭା ସମ୍ମିଳନୀ ଅବସରରେ ଶ୍ରୀ ସିଂ ମଧ୍ୟ ଆଫ୍ଗାନ ରାଷ୍ଟ୍ରପତି ଅସ୍ରଫ୍ ଘନୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ଭେଟିଥିଲେ ସେ ମଧ୍ୟ ଏହି ଅବସରରେ ନରଓ୍ବେ ଓ ହଙ୍ଗେରୀ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରିଥିଲେ ଇଣ୍ଡିଆ ଚୀନ୍ ଏକ୍ସପୋର୍ଟ ଭାରତ ଓ ଚୀନ୍ ସାମଗ୍ରୀ ରପ୍ତାନୀ ଆମଦାନୀ କ୍ଷେତ୍ରରେ ସର୍ବନିମୁ ସ୍ୱାସ୍ଥ୍ୟରକ୍ଷା ବ୍ୟବସ୍ଥା ପାଳନ କରିବାକୁ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ଦୁଇ ଦେଶ ମଧ୍ୟରେ ଆମଦାନୀ ରପ୍ତାନୀ ହେଉଥିବା ସାମଗ୍ରୀଗୁଡ଼ିକ ସ୍ୱାସ୍ଥ୍ୟକର ଓ ପରିଚ୍ଛନ୍ନ କି ନାହିଁ ତାହାର ତଦାରଖ କରିବାପାଇଁ ଏହି ଚୁକ୍ତି ମାଧ୍ୟମରେ ଦୁଇ ପକ୍ଷ ଅଧିକୃତ ହୋଇଛନ୍ତି ଚୀନ୍ର ବହିଃଶୁଳ୍କ ବିଭାଗ ଉପମନ୍ତ୍ରୀ ହୁ ୱି'ଙ୍କ ନେତୃତ୍ୱରେ ଆସିଥିବା ଏକ ଛଅ ଜଣିଆ ପ୍ରତିନିଧି ମଣ୍ଡଳ ଭାରତୀୟ ପ୍ରତିପକ୍ଷଙ୍କ ସହ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି ବିଶେଷକରି ମାଛ ମାଛତେଲ ଓ ପନିପରିବା ଫଳ ଔଷଧପତ୍ର ଦୁଗ୍ଧ ଏବଂ ଦୁଗ୍ଧକାତ ପଦାର୍ଥ କୃଷିକାତ ଦ୍ରବ୍ୟ ଏବଂ ତମାଖୁ ଆଦି କ୍ଷେତ୍ରରେ ଏହି ଚୁକ୍ତି କାର୍ଯ୍ୟକାରୀ ହେବ ଚୀନ୍ ପ୍ରତିନିଧି ଦଳ ଏହି ଅବସରରେ ଭାରତର ବାଶିଜ୍ୟ ସଚିବ ଅନୁପ ୱାଧୱାନ୍ଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ

ଓଡ଼ିଶାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ପୁଲ୍ ଏରେ ଆର୍ଜେଣ୍ଟିନା ସ୍ୱେନ୍କୁ ଭେଟିବାକୁ ଥିବାବେଳେ ନ୍ୟୁଜିଲ୍ୟାଣ୍ଡ ପ୍ରାନ୍ସ ମଧ୍ୟରେ ମୁକାବିଲା ହେବ ବିଶ୍ୱକପ୍ରେ ଆର୍ଜେଣ୍ଟିନା ଓ ସ୍କେନ୍ ସାତଥର ପରସରକ୍ର ଭେଟିଥିବାବେଳେ ଆର୍ଜେଣ୍ଟିନା ଦୁଇଥର ସ୍କେନ୍ ତିନିଥର ମ୍ୟାଚ୍ କିତିଥିବାବେଳେ ଦୁଇଟି ମ୍ୟାଚ୍ ଡ୍ର ରହିଛି

ନ୍ୟୁଜିଲ୍ୟାଣ୍ଡ ଗୋଟିଏ ମ୍ୟାଚ୍ କିତିଥିବାବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା ଦୁଇଟିଯାକ ଦଳ ବର୍ତ୍ତମାନ ସୁଦ୍ଧା ବିଶ୍ୱକପ୍ରେ ପରସ୍କରକୁ ଭେଟି ନାହାନ୍ତି